ଏହି ଶତପ୍ରତିଶତ କେନ୍ଦ୍ରୀୟ ପାଖି ଉଭୟ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ସ୍ୟସେବା ବିକାଶ ଲାଗି ବିନିଯୋଗ କରାଯିବ

ଏହି ଅର୍ଥ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ଭିଭିଭିମିର ବିକାଶରେ ବ୍ୟୟ କରାଯିବ

ବୃଦ୍ଧ ଜଶଙ୍କ ଭୁବନେଶ୍ୱରର ଏକ ଘରୋଇ ହସିଟାଲରେ ଚିକିହିତ ହେଉଛନ୍ତି

ଗାଡ଼ି ଚଳାଚଳ ଉପରେ ଅନେକ ପ୍ରକାର କଟକଶା ରହିଛି

ଏକ ଜନସ୍ୱାର୍ଥ ମାମଲାର ଶ୍ରୁଶାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କଷିସ୍ ସଞ୍ ୁ ପଶ୍ରା ଓ କଷିସ୍ ବିଶ୍ୱନାଥ ରଥଙ୍ଙୁ ନେଇ ଗଠିତ ଖଣ୍ତପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ଏଥିରେ କୁହାଯାଇଛି ଯେ ଲକ୍ଡାଉନ୍ ଅବଧି ମଧ୍ଘରେ ପୋଲିସ ପକ୍ଷରୁ ରାକ୍ୟର ଅନେକ ସ୍ଥାନରେ ବହୁ ସଂଖ୍ୟାରେ ଗାଡ଼ି ଜବତ କରୁଥିବା ନଜରକୁ ଆସିଛି